ଜୟଶଙ୍କର ରାଇସିନା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକରେ ପଡ଼ୋଶୀ ଦେଶମାନେ ଏକ ବୁଝାମଣାରେ ଉପନୀତ ହେବା ଅତ୍ୟନ୍ତ ଅପରିହାର୍ଯ୍ୟ ଚୀନ୍ ସହ ଭାରତର ସମ୍ପର୍କ ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଉଭୟ ଦେଶ ସେମାନଙ୍କ ମଧ୍ୟରେ ସମ୍ପର୍କରେ ସନ୍ତୁଳନତା ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଷ୍ଣ ଆଜି ନୂଆଦିଲ୍ଲୀରେ ରାଇସିନା କଥାବାର୍ତ୍ତାରେ ଉଦ୍ବୋଧନ ଦେଇ ଶ୍ରୀ ଜୟଶଙ୍କର ଏହା କହିଛନ୍ତି ସେ କହିଛନ୍ତି ଭାରତ କୌଣସି କ୍ଷେତ୍ରରେ ପ୍ରତିବନ୍ଧକ ସୂଷ୍ଟି କରେ ନାହିଁ ଓ ସନ୍ତାସବାଦର ଦୂଢ଼ ମୁକାବିଲା କରିଆସୁଛି ସେ କହିଛନ୍ତି ଯଥେଷ୍ଟ ସଂଖ୍ୟକ ପ୍ରବାସୀ ଭାରତୀୟ ବିଶ୍ୱର କୋଶ ଅନୁକୋଣରେ ବସବାସ କରୁଛନ୍ତି ଓ ଆନ୍ତର୍ଜାତିକ ସ୍ତରରେ ସେମାନେ ସେମାନଙ୍କର ପରାକାଷାର ପ୍ରଦର୍ଶନ କରିଆସୁଛନ୍ତି ଭାରତ ସର୍ବଦା ନିଷ୍କଭି ଗ୍ରହଣକାରୀର ଭୂମିକା ଗ୍ରହଣ କରିଆସିଛି ଓ କେବେବି ପଳାୟନପନ୍ତ୍ରୀ ହୋଇ ନାହିଁ ବୈଦେଶିକ ମନ୍ତ୍ରୀ ପୁଣି କହିଛନ୍ତି ଭାରତ ସେହି ଦେଶଗୁଡ଼ିକ ମଧ୍ୟରେ ରହିଛି ଯେଉଁ ଦେଶମାନେ ପ୍ୟାରିସ୍ ଜଳବାୟୁ ରାଜିନାମାରେ ସ୍ୱାକ୍ଷର କରିଛନ୍ତି ଭାରତର ନୈତିକତାର ଆନ୍ତର୍ଜାତିକ ସ୍ତରରେ ଯେତେବେଳେ ପରୀକ୍ଷା ହେବ ସେତେବେଳେ ଭାରତ ଏଥିରେ କୃତକାର୍ଯ୍ୟ ହେବ ବୋଲି ସେ କହିଛନ୍ତି ନର୍ବାଣେ ଆର୍ମିଡେ ସେନାବାହିନୀ ମୁଖ୍ୟ ଜେନେରାଲ୍ ମନୋକ ମୁକୁନ୍ଦ ନର୍ବଣେ କହିଛନ୍ତି ଭାରତୀୟ ସେନାବାହିନୀ ଯେକୌଣସି ବିପଦର ମୁକାବିଲା କରିବାକୁ ସମ୍ପର୍ଶ୍ଣ ସମର୍ଥ

ସନ୍ତାସବାଦକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେନାବାହିନୀ ମୁଖ୍ୟ ଦୋହରାଇଛନ୍ତି ସେ କହିଛନ୍ତି ଦେଶର ଉତ୍ତର ପୂର୍ବାଞ୍ଚଳରେ ହିଂସାତ୍କକ କାର୍ଯ୍ୟକଳାପ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି

ସେ ପୁଣି କହିଛନ୍ତି ଦେଶର ପଣ୍ଢିମ ଦିଗରେ ଥିବା ପଡ଼ୋଶୀ ଦେଶରୁ କରାଯାଉଥିବା ପରୋକ୍ଷ ଯୁଦ୍ଧକୁ ମଧ୍ୟ ଏହା ଦ୍ୱାରା ରୋକାଯାଇ ପାରିବ

ପିଏମ୍ ଆର୍ମି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ ବାର୍ତ୍ତାରେ କହିଛନ୍ତି ଭାରତୀୟ ସେନାବାହିନୀ ଭାରତମାତାର ଗର୍ବ ଓ ଗୌରବ ଦେଶର ବୀର ଯବାନମାନଙ୍କର ବୀରତ୍ୱ ଓ ସାହସିକତାକୁ ସେ ପ୍ରଶିପାତ କରିଛନ୍ତି ଶ୍ରୀ ମୋଦି ଭାରତୀୟ ସେନାବାହିନୀର ଚିନାର ବାହିନୀର ଏକ ଭିଡିଓ ଚିତ୍ର ମଧ୍ୟ ଛାଡ଼ିଛନ୍ତି

ଜେକେ ସିଚ୍ଚ ଏସନ୍ ଜନ୍ମୁ କାଶ୍ମୀର ଉପରାଜ୍ୟପାଳ କିସି ମୁର୍ମୁ କହିଛନ୍ତି ଜନ୍ମୁ କାଶ୍ମୀର ପରିସ୍ଥିତି ସ୍ୱାଭାବିକ ହୋଇଛି ଓ ଲୋକମାନେ ସମସ୍ତ ପ୍ରକାରର ବିକାଶମୂଳକ କାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି କେନ୍ଦ୍ରଶାସିତ ଅଞ୍ଚଳର ଦ୍ରୁତ ବିକାଶପାଇଁ ସବୁମତେ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି କଞ୍ଜୁଠାରେ ମରାମତି କରାଯାଇଥିବା ମୌଲାନା ଆଜାଦ୍ ଷ୍ଟାଡିୟମ୍କୁ ଉଦ୍ଘାଟନ କରି ଶ୍ରୀ ମୁର୍ମୁ କହୁଛନ୍ତି ପ୍ରଶାସନଦ୍ୱାରା ନିରନ୍ତର ପରିସ୍ଥିତିର ସମୀକ୍ଷା କରାଯାଉଛି ସେ କହିଛନ୍ତି ଆଗାମୀ ଦିନଗୁଡ଼ିକରେ ସମସ୍ତ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ ହୋଇଯିବ

ଏଣିକି ସେହି ଷ୍ଟାଡିୟମ୍ରେ ଉଭୟ ଜାତୀୟ ଓ ଆନ୍ତର୍ଜାତୀକ ସ୍ତରୀୟ କ୍ରିକେଟ୍ ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବ ଜମ୍ମୁ କାଶ୍ମୀରରେ ଏହା ଏ ଧରଣର ପ୍ରଥମ କାର୍ଯ୍ୟକ୍ରମ ହେବାକୁ ଯାଉଛି

ପ୍ରଥମ ଥରପାଇଁ ଦିଲ୍ଲୀ ମେଟ୍ରୋ ଉତ୍ତର ରେଳବାଇ କର୍ମଚାରୀ ଓ ନିର୍ବାଚନ ସମ୍ଭନ୍ଧୀୟ ଖବର ଦେଉଥିବା ସାମ୍ଭାଦିକମାନଙ୍କୁ ଡାକ ଯୋଗେ ଭୋଟ ଦେବାର ସୁଯୋଗ ପ୍ରଦାନ କରାଯାଇଛି ଏପର୍ଯ୍ୟନ୍ତ କେବଳ ସଶସ୍ତ ବାହିନୀର କର୍ମଚାରୀ ଓ ଭୋଟ୍ ଗ୍ରହଣକାରୀ କର୍ମଚାରୀଙ୍କୁ ଡାକ ଯୋଗେ ଭୋଟ୍ ଦେବାର ସୁବିଧା ପ୍ରଦାନ କରାଯାଉଥିଲା

ସେ କହିଛନ୍ତି ଏଥିପାଇଁ ନୋଡ଼ାଲ୍ ଅଫିସରମାନଙ୍କୁ ମୁତୟନ କରାଯାଇଛି ଶ୍ରୀ ସିଂହ କହିଛନ୍ତି ଡାକ ଯୋଗେ ଭୋଟ୍ ଦେବା ବ୍ୟବସ୍ଥା ଅନୁସାରେ ଏହିସବୁ ଶ୍ରେଣୀର ଲୋକମାନେ ଏହି ପଦ୍ଧତିରେ ମତଦାନ କରିପାରିବେ ସେ ପୁଣି କହିଛନ୍ତି ଦିବ୍ୟାଙ୍ଗ ଜନମାନଙ୍କ ପାଇଁ ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ଗଡ଼ାଶିଆ ଚଟାଣ ସାଇନ୍ ଲାଙ୍ଗୁଏଜ୍ ବ୍ରେଲ୍ ଅକ୍ଷର ବ୍ୟବସ୍ଥା ଓ ନେବା ଆଣିବା ସୁବିଧାମାନ ପ୍ରଦାନ କରାଯାଉଛି ଇରାନ ୟୁରୋପ୍ ଇରାନ ରାଷ୍ଟ୍ରପତି ହାସନ୍ ରୋହାନୀ କହିଛନ୍ତି ବିଦେଶୀ ଶକ୍ତିମାନେ ମଧ୍ୟ ପ୍ରାଚ୍ୟର୍ ସେମାନଙ୍କର ସୈନ୍ୟ ପ୍ରତ୍ୟାହାର କରିନେବା ଉଚିତ ଟେଲିଭିଜନ୍ରେ ଏକ ମନ୍ତବ୍ୟ ଦେଇ ବିଦେଶୀ ଶକ୍ତିମାନେ ସେମାନଙ୍କର ସୈନ୍ୟ ଯଦି ମଧ୍ୟ ପ୍ରାଚ୍ୟ ଅଞ୍ଚଳରେ ରଖନ୍ତି ତେବେ ସେମାନେ ଏଥିପାଇଁ ତା'ର ପରିଣାମ ଭୋଗ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି

ଇରାନ୍ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ପ୍ରଥମ ଥରପାଇଁ ଶ୍ରୀ ରୋହାନୀ ୟୁରୋପୀୟ ଦେଶଗ୍ରଡ଼ିକ୍ ଏଭଳି ଧମକ ଦେଇଛନ୍ତି

ସେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବାପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ

ମାମଲାକୁ ଉତ୍ତର ପ୍ରଦେଶର ଉନ୍ନାଓରୁ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା ନିର୍ଭୟା ନିର୍ଭୟା ବଳାକ୍କାର ଓ ହତ୍ୟା ମାମଲାର ଚାରି କଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ମୁକେଶ ସିଂର କ୍ଷମା ଆବେଦନକୁ ଖାରଜ କରିବାପାଇଁ ଦିଲ୍ଲୀ ସରକାର ସୁପାରିସ କରିଛନ୍ତି ଗତକାଲି ସୁପ୍ରିମ୍କୋର୍ଟ ମୁକେଶ୍ ସିଂର ଏକ କ୍ଷମା ଆବେଦନକୁ ଖାରଜ କରିବାମାତ୍ରେ ସେ ଏହି କ୍ଷମା ଆବେଦନ କରିଥିଲା ଗତକାଲି ଖାରଜ କରାଯାଇଥିବା କ୍ଷମା ଆବେଦନ ଜଣେ ଦୋଷୀ ବ୍ୟକ୍ତିପାଇଁ ଏକ ନ୍ୟାୟିକ ବ୍ୟବସ୍ଥାର ଶେଷ ତଥା ଚୂଡ଼ାନ୍ତ ସୁବିଧା ଭାବେ ବିବେଚିତ ହୋଇଆସ୍କ୍ଥି ଏହି ଆବେଦନ ଖାରଜ ହୋଇଗଲେ ଦୋଷୀ ବ୍ୟକ୍ତି କେବଳ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିପାରିବେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆ ଘଟଣାର ସତ୍ୟାସତ୍ୟକୁ ନିଣ୍ଚିତ କରି ତୁରନ୍ତ ତାହାର କ୍ଷମା ଆବେଦନକୁ ଖାରଜ କରିବାକୁ ନିବେଦନ କରାଯାଇଥିଲା ବୋଲି କହିଛନ୍ତି ଏହି ସୁପାରିସକୁ ରାଜ୍ୟ ସରକାର ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ତୁରନ୍ତ ପଠାଇ ଦେଇଥିଲେ ଦିଲ୍ଲୀ ସରକାରଙ୍କ ସୁପାରିସ ଅନୁସାରେ ଉପରାକ୍ୟପାଳ ଅନିଲ୍ ବୈଜଲ୍ ତାଙ୍କର ପଦକ୍ଷେପ ନେବେ ଶ୍ରୀ ବୈଜଲ୍ଙ୍କ ସୁପାରିସ ପ୍ରଥମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଯିବ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହା ଉପରେ ନିଜର ସୁପାରିସ ଉଲ୍ଲେଖ କରି ତାହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁକେଶର କ୍ଷମା ଆବେଦନ ଉପରେ ଚୂଡ଼ାନ୍ତ ନିଷ୍କଭି ଗ୍ରହଣ କରିବେ

ଦିଲ୍ଲୀ ହାଇକୋର୍ଟ ଆଜି ସେହି ଦୋଷୀମାନଙ୍କ ମଧ୍ୟରୁ ଜଣେ ଦୋଷୀ ବ୍ୟକ୍ତିର ଆବେଦନକୁ ପ୍ରତ୍ୟାଖ୍ୟାନ କରି ସେ ସେସନ୍ସ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ତାକୁ ସ୍ୱାଧୀନତା ଦେଇଥିଲେ

ଫଳରେ ଏହି ଗ୍ରାଣ୍ଡ୍ସ୍କାମ୍ କାର୍ଯ୍ୟଚୀରେ ଅସୁବିଧା ଦେଖାଦେଇଛି ଖେଳାଳିମାନଙ୍କୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ଖେଳିବାପାଇଁ ଅନୁମତି ଦିଆଯିବା ପରେ ଏହାର ତୀବ୍ର ସମାଲୋଚନା ହେବାରୁ ପରିଶେଷରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ବାତିଲ୍ କରିବାର ନିଷ୍କତ୍ତି ନିଆଯାଇଥିଲା